ପିଏମ୍ ସେକେଣ୍ଡ ଫେଜ୍ ଅନ୍ଲକିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଅଧିକ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବା ଓ କଟକଣା କୋହଳ କରିବା ବିଷୟରେ ସୂଚନା ଦେଇ ଦ୍ୱିତୀୟ ପର୍ଯ୍ୟାୟ କଟକଣା କୋହଳ ପାଇଁ ଯୋଜନା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଛନ୍ତି ଦେଶବ୍ୟାପୀ କଟକଣା ଲାଗୁ ସଂକ୍ରାନ୍ତରେ ସମସ୍ତ କନ୍ଧନାଜଳ୍ପନାର ଅବସାନ ଘଟାଇ ସେ କହିଛନ୍ତି ଦେଶ ପାଇଁ ଦ୍ୱିତୀୟ ପର୍ଯ୍ୟାୟର କଟକଣା କୋହଳର ଆବଶ୍ୟକତା ରହିଛି ଏଥିସହିତ ଲୋକମାନଙ୍କ ପ୍ରତି ଯେପରି ଅସୁବିଧା କମ୍ କରିହେବ ସେଥିପ୍ରତି ଧ୍ୟାନ ଦେବାକୁ ହେବ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ପ୍ରଶାସକମାନଙ୍କ ସହ ତାଙ୍କର ଦ୍ୱିତୀୟ ଦିନର କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ କୋଭିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ରଣକୌଶଳକୁ ଆହୁରି ଅଧିକ ମଜଭୁତ କରିବା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରଙ୍କ ଦ୍ୱାରା ଠିକ୍ ସମୟରେ ନିଷ୍ପଭି ନିଆଯିବା ଯୋଗୁଁ କୋଭିଡ ନାଇଷ୍ଟିନ୍ର ଦ୍ରତ ସଂକ୍ରମଣକୁ ରୋକାଯାଇପାରିଛି

କୌଣସି ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ନମ୍ନା ପରୀକ୍ଷଣ

ଆଇସିଏମ୍ଆର୍ କୋଭିଡ ନମ୍ଭନା ପରୀକ୍ଷା ପାଇଁ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା କାରି ରଖିଛି

ଏହି ଅଭିଯାନ ବାସସ୍ଥାନକୁ ଫେରିଥିବା ଶ୍ରମିକ ଓ ଗ୍ରାମାଞ୍ଚଳର ଲୋକମାନଙ୍କୁ ଜୀବକା ନିର୍ବାହନର ପନ୍ତା ଯୋଗାଇବ

ବାସସ୍ଥାନକୁ ଫେରିଥିବା ମୋଟ୍ ଶ୍ରମିକମାନଙ୍କ ମଧ୍ୟରୁ ଦୁଇତୃତୀୟାଂଶ ଶ୍ରମିକ ସେହି କିଲ୍ଲାଗୁଡ଼ିକରେ ରହିଛନ୍ତି ବିହାରର ଖଗଡିଆ ଜିଲ୍ଲାର ତେଲିହାର ଗ୍ରାମଠାର୍ଚ ଗରିବ କଲ୍ୟାଣ ରୋଜଗାର ଅଭିଯାନକୃ ଶୁଭାରମ୍ଭ କରାଯିବ

ସାଧାରଣ ସେବାକେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଅଭିଯାନକୁ କାର୍ଯ୍ୟକାରୀ କରାଯିବ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 ପିଏମ କୋଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୋଇଲା ଓ ଖଣି କ୍ଷେତ୍ରକୁ ସମ୍ପର୍ଶ୍ୱରୂପେ ପ୍ରତିଯୋଗିତା ପୁଞ୍ଜି ଅଂଶଗ୍ରହଣ ଓ ବୈଷୟିକ ଜ୍ଞାନ ପାଇଁ ଉନ୍କକ୍ତ କରିବାର ବୃହତ୍ତ ନିଷ୍ପଭି ଭାରତ ଗ୍ରହଣ କରିଛି

ସେ କହିଛନ୍ତି କୋଇଲା ଖଶି ଗୁଡ଼ିକରୁ ବ୍ୟବସାୟିକ ଭିଭିରେ କୋଇଲା ଉତ୍ତୋଳନ ପାଇଁ ନିଲାମି ସକାଶେ ସରକାର କେବଳ ନିଷ୍ପଭି ନେଇନାହାନ୍ତି ଏହାକୁ ଦଶନ୍ଧି ଦଶନ୍ଧିର ବନ୍ଧନରୁ ମୁକ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୋଇଲା ସଂରକ୍ଷଣରେ ଭାରତର ସ୍ଥାନ ବିଶ୍ୱରେ ଚତ୍ରର୍ଥ ରହିଛି ଓ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ କୋଇଲା ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା ସତ୍ତ୍ୱେ କୋଇଲା ଆମଦାନୀରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିବା ଏକ ପରିତାପର ବିଷୟ ସେ କହିଛନ୍ତି ଦଶନ୍ଧି ଧରି ଏଭଳି ପରିସ୍ଥିତି ଜାରି ରହିଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଏହି କ୍ଷେତ୍ରକୁ ପ୍ରତିଯୋଗିତା ଠାରୁ ଦୂରରେ ରଖାଯାଇଥିଲା ଓ ଏ କ୍ଷେତ୍ରରେ ସ୍ୱଚ୍ଛତା ଅଣାଯାଉନଥିଲା ଏଥିପାଇଁ ଏହା ଏକ ବଡ ସମସ୍ୟା ସୃଷ୍ଟି କରୁଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ କୋଭିଡ ନାଇଷ୍ଟିନ୍କ୍ ସଫଳତାର ସହିତ ସାମ୍ନା କରିବ ଓ ଏହାଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟକ୍ତ ସ୍ୱଯୋଗରେ ର୍ପାନ୍ତରିତ କରିବ ସେ କହିଛନ୍ତି କୋଭିଡ ନାଇଣ୍ଟିନ୍ ଭାରତକୁ ଆମ୍ବନିର୍ଭରଶୀଳ ହେବାର ଶିକ୍ଷା ଦେଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆମ୍ନିର୍ଭର ଭାରତ ଅର୍ଥ ହେଉଛି ଆମଦାନୀ ଉପର୍ ନିର୍ଭରଶୀଳତା ହ୍ରାସ କରିବା ଓ କୋଟି କୋଟି ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ କରିବା ସେ କହିଛନ୍ତି ଆତ୍ମନିର୍ଭର ଭାରତ ଅର୍ଥ ହେଉଛି ଭାରତକୁ ଏହାର ନିଜର ସମ୍ଭଳ ବିକାଶ କରିବା ଯାଦ୍ୱାରା ଦେଶକୁ ବିଦେଶରୁ କୌଣସି ପଦାର୍ଥ ଆମଦାନୀ କରିବାକୁ ପଡିବ ନାହିଁ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ଯଦି କେହି ବିପଦ ସୃଷ୍ଟି କରେ ତେବେ ଭାରତ ଏହାର କଡ଼ା ଜବାବ ଦେବ ସେ କହିଛନ୍ତି ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ସେନାବାହିନୀର କବାନମାନଙ୍କର ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସକମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗତକାଲି ଆଲୋଚନା କରିବା ପୂର୍ବରୁ ଏହି ମନ୍ତବ୍ୟ ଦେଇଛନ୍ତି ଶ୍ରୀ ମୋଦି ସହିଦ ଜବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରି ସେମାନଙ୍କର ବୀରତ୍ୱ ଓ ସାହସିକତାକୁ ଅଭିବାଦନ ଜଣାଇଛନ୍ତି ସେ କହିଛନ୍ତି ଭାରତ ଏକ ଶାନ୍ତିପ୍ରିୟ ଦେଶ ଭାରତ ସର୍ବଦା ବଳିଦାନ ଦେଇଆସିଛି ଭାରତ ସର୍ବଦା ଏହାର ପଡୋଶୀ ଦେଶମାନଙ୍କ ସହ ସୁ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରୟାସ କରିଆସିଛି ଓ ସେମାନଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷାକରି ଅଗ୍ରସର ହେବାକୁ ପ୍ରଚେଷ୍ଟା କରିଛି ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଓ ସାହସିକତାର ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସର୍ବଦା ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ପ୍ରୟାସ କରିଆସୁଛି

ପ୍ଲାଜମା ଥେରାପି ପ୍ଲାଜମା ଥେରାପି ମାଧ୍ୟମରେ ସଫଳତାର ସହ ଆରୋଗ୍ୟ ଲାଭ କରିଥିବା ପ୍ରଥମ କୋଭିଡ ନାଇଣ୍ଟିନ୍ ସଂକ୍ରମିତ ରୋଗୀ କର୍ଣ୍ଣାଟକ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସରୁ ନିଜର ଘରକୁ ଫେରିଛନ୍ତି

ସେହି ବ୍ୟକ୍ତିଜଣକ ଜଣେ ଟ୍ରକ୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଆୟୁଲାନୁ ଯୋଗେ ତାଙ୍କୁ ତାଙ୍କ ବାସଗୃହରେ ନେଇ ଛାଡିଦିଆଯାଇଛି